ବିଜେଡି ଏମପି ଲଡୁକିଶୋର ସ୍ୱାଇଁଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ ସହ ଲୋକସଭାକୁ ସମଗ୍ର ଦିନ ପାଇଁ ମ୍ବଲତବୀ ରଖାଯାଇଛି

ପାର୍ଲାମେଣ୍ଟ ବିଭିନ୍ନ ବିଷୟକୁ କେନ୍ଦ୍ରକରି ଆକି ରାଜ୍ୟସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଛି ସମାଜବାଦୀ ପାର୍ଟି ବିଏସ୍ପି ଓ ଆରଜେଡି ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ସ୍ଟଷ୍ଟି ହୋଇଥିବା ନୂଆ ଖାଲିସ୍ଥାନଗୁଡିକର ବିଭାଗ ଭିତ୍ତିରେ ପ୍ରରଣ ପାଇଁ ଏକ ମୁଲତବୀ ନୋଟିସ୍ ଦେଇଥିଲେ

ଇତିମଧ୍ୟରେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ରୋଷ୍ଟର ବ୍ୟବସ୍ଥାରେ ପରିବର୍ତ୍ତନକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି

ଏହି ବିଲ୍ ଉତ୍ତର ପୂର୍ବାଞ୍ଚଳର ସ୍ୱୟଂ ଶାସିତ ପରିଷଦର କ୍ଷମତା ବୃଦ୍ଧି କରିବାକୁ ଉଦ୍ଧିଷ୍ଟ ସଭାରେ ଏହା ଆଗତ ହେବା ପରେ ସେହି ଦଳଗୁଡ଼ିକର ସଦସ୍ୟମାନେ ଏ ପ୍ରସଙ୍ଗ ଉତଥାପନ କରିଥିଲେ ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ରିପୁନ୍ ବୋରା ଆସାମ ଜାତୀୟ ନାଗରିକ ପଞ୍ଜିକରଣ ପ୍ରସଙ୍ଗ ଉତଥାପନ କରିଥିଲେ କିନ୍ତୁ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଏଥିପାଇଁ ଅନୁମତି ନ ଦେଇ ସଭାକୁ ମୁଲତବୀ ରଖିଥିଲେ ଲୋକସଭାରେ ଆସ୍କାରୁ ବିଜେଡି ଏମ୍ପି ଏଲକେ ସ୍ୱାଇଁ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସଭାକୁ ମୁଲତବୀ ରଖାଯାଇଥିଲା

ତାଙ୍କର ଶୋକବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମାଜ ପ୍ରତି ତାଙ୍କର ସେବା ଓ ଗ୍ରାମାଞ୍ଚଳର ବିକାଶ ଲାଗି ତାଙ୍କର କାର୍ଯ୍ୟ ପାଇଁ ସ୍ୱର୍ଗତ ସ୍ୱାଇଁ ଚିର ସ୍କରଣୀୟ ହୋଇ ରହିବେ ଆର ଏସ୍ ଇନଟ୍ରଜନ୍ ଅନୁପ୍ରବେଶକୁ ରୋକିବା ପାଇଁ ସୀମାର ସୁରକ୍ଷାରେ ମହାକାଶ ବୈଷୟିକ ଜ୍ଞାନର ବ୍ୟବହାର ଲାଗି ଏକ ଯୋଜନାକୁ ସରକାର ଅନୁମୋଦନ କରିଛନ୍ତି

ଏସସି ସାବରୀମାଳା ସାବରୀମାଳା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାମାନଙ୍କୁ ପ୍ରବେଶ ପାଇଁ ଅନ୍ଦ୍ରମତି ପ୍ରଦାନ କରିଥିବା ରାୟର ସମୀକ୍ଷା ଲୋଡି କରାଯାଇଥିବା ଅନେକ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି ତାଙ୍କର ରାୟକୁ ସଂରକ୍ଷିତ ରଖିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ସାୟିଧାନିକ ଖଣ୍ଡପୀଠ କେରଳ ସରକାର ଟ୍ରାବାନକୋର ଦେବସୋମ ବୋର୍ଡ ନାୟାର ସର୍ଭିସ ସୋସାଇଟି ଓ ଅନ୍ୟାନ୍ୟ ପକ୍ଷଗୁଡିକର ଯୁକ୍ତି ଶୁଶିବା ପରେ ରାୟ ସମୀକ୍ଷ କରାଯିବା ନା କିଛି ନିର୍ଦ୍ଦେଶ ଦିଆଯିବ ତାହା ପରେ ଜଣାଇବାକୁ କହିଛନ୍ତି

ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା ଟ୍ରାବାନ୍ କୋର ଦେବସୋମ ବୋର୍ଡ ମଧ୍ୟ ସ୍ୱପ୍ରିମକୋର୍ଟ ରାୟକ୍ ସମର୍ଥନ କରିଛି ଇଡି ବାଡ୍ରା ବ୍ୟବସାୟୀ ରବର୍ଟ ବାଡ୍ରା ଏକ କଳାଧନ ମାମଲାରେ ଆଜି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ସମ୍ମୁଖରେ ହାଜର ହୋଇଛନ୍ତି ସେ ତାଙ୍କର ପତ୍ନୀ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ସହିତ ନୂଆଦିଲ୍ଲୀରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ କାର୍ଯ୍ୟାଳୟରେ ହାଜର ହୋଇଥିଲେ ଲକ୍ଷନରେ ଏକ ସମ୍ପତ୍ତି କିଣା ମାମଲାରେ ସେ ଇଡି ସମ୍ମୁଖରେ ହାଜର ହୋଇଛନ୍ତି ଗତ ସପ୍ତାହରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ କାମିନ ପ୍ରଦାନ କରିଥିଲେ ଓ ତଦନ୍ତରେ ଇଡିଙ୍କୁ ସହଯୋଗ କରିବା ପାଇଁ କହିଥିଲେ

ବିଜେପି ବାଡ୍ରା ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ପତି ରବର୍ଟ ବାଡ୍ରାଙ୍କୁ କଳାଧନ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ସମନ ଜାରି କରିଥିବାରୁ ବିଜେପି ଆଜି କଂଗ୍ରେସର ତୀବ୍ର ସମାଲୋଚନା କରିଛି

ସେ କହିଛନ୍ତି ସେଥିରୁ ମିଳିଥିବା ଉତ୍କୋଚକୁ ସେ ଲକ୍ଷନରେ ଘର କିଶିବାରେ ଖର୍ଚ୍ଚ କରିଥିଲେ ଶ୍ରୀ ପାତ୍ର କହିଛନ୍ତି କଳାଧନକୁ ଆଇନ ସମ୍ମତ କରିବା ପାଇଁ ବାଡ୍ରାଙ୍କ କମ୍ପାନୀ ଅନ୍ୟ କମ୍ପାନୀଗ୍ରଡିକଠାର୍ ଉକ୍କୋଚ ନେଇଥିଲା ଏ ପ୍ରସଙ୍ଗରେ ସ୍ୱଷ୍ଟୀକରଣ ଦେବାକୁ ସେ କଂଗ୍ରେସ ସଭାପତିଙ୍କୁ କହିଛନ୍ତି

ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ସାଧାରଣ ସପରିଷଦ ସେହି କଳାକାରମାନଙ୍କୁ ମନୋନୀତ କରିଥିଲେ

ସେହିପରି ଦଶ ଜଶଙ୍କୁ ପାରମ୍ପରିକ ଲୋକକଳା ଓ ଆଦିବାସୀ ସଙ୍ଗୀତ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦ୍ରଇଜଣ କଳାକାରଙ୍କ ପୁରସ୍କୃତ କରାଯାଇଛି ଆୟୁଷ୍ ଶ୍ରୀପଦ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ କହିଛନ୍ତି ଲୋକମାନଙ୍କ ଯେଭଳି ଶସ୍ତା ଦାମ୍ରେ ଦେଶରେ ଔଷଧ ଉପଲବ୍ଧ ହେବ ସେ ଦିଗରେ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ମନ୍ତ୍ରୀ କହିଛନ୍ତି ଆଗାମୀ ବର୍ଷ ଗୁଡ଼ିକରେ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଆୟୁଷ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବ ନୃଆଦିଲ୍ଲୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଆୟୁଷ ମନ୍ତ୍ରୀମାନଙ୍କ ଚତ୍ର୍ଥ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ନାଏକ କହିଛନ୍ତି ଲୋକପ୍ରିୟ ଚିକିହା ପ୍ରଣାଳୀ ସ୍ଥାନରେ ବିକଳ୍ପ ଔଷଧ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ କାରଣ ଦେଶର ସ୍ୱାସ୍ଥ୍ୟକ୍ଷେତ୍ରର ଚାହିଦା ମୁତାବକ କୌଣସି ଗୋଟିଏ ଚିକିିିିି

ଗଡକରୀ ଓଡିଶା କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରଠାରେ ତିନୋଟି କାତୀୟ ରାଜପଥ ପ୍ରକହର ଆଜି ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ସେହି ରାଜପଥଗ୍ରଡିକ ଅନ୍ତଗ୍ରଳ ଓ ଢେଙ୍କାନାଳର ଖଣି ଅଞ୍ଚଳ ସହ ପାରାଦୀପ ବନ୍ଦରକୁ ସଂଯୋଗ କରିବ ଏହି ଅବସରରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଗଡକରୀ ଓଡିଶାକୁ ଦିଆଯାଇଥିବା ପ୍ରକଳ୍ପଗୁଡିକର ବିସ୍ତୃତି ବିବରଣୀ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦ୍ବୋଧନ ଦେଇଥିଲେ

ପାକ୍ ମିନିଷ୍ଟର ଆରେଷ୍ଟ ପାକିସ୍ତାନର ଦ୍ର୍ନୀତି ନିବାରଣ ସଂସ୍ଥା ପଂଜାବ ସରକାରରେ ମନ୍ତ୍ରୀ ଅବଦୁଲ୍ ଅଲ୍ଲୀମ୍ ଖାଁଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଜାତୀୟ ଉତ୍ତରଦାୟିତା ବ୍ୟୁରୋ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଅଲ୍ଲୀମ୍ ଖାଁଙ୍କର ଅନ୍ୟାନ୍ୟ ମାମଲାରେ ମଧ୍ୟ ତଦନ୍ତ କରାଯାଉଛି ବିଦେଶରେ ଥିବା ତାଙ୍କର କମ୍ପାନୀ ହେକ୍ୱାମ୍ ଇନଭେଷ୍ଟମେଣ୍ଟ ଓଭରସିଜ୍ ଲିମିଟେଡ୍ ଓ ଲାହୋରର ତାଙ୍କର ଦୁଇଟି ହାଉସିଂ ସୋସାଇଟି ମାମଲା ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ ଜାତୀୟ ଉତ୍ତରଦାୟିତା ବ୍ୟୁରୋ କହିଛି ଆସନ୍ତାକାଲି ଲାହୋର କୋର୍ଟରେ ଅଲ୍ଲୀମ୍ ଖାଁକୁ ହାଜର କରାଯିବ ଅଲ୍ଲୀମ୍ ଖାଁକ ଗିରଫ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପଂଜାବ ସୂଚନା ମନ୍ତ୍ରୀ ଫୟାଜୁଲ୍ ହାସନ୍ ଚୋହାନ୍ କହିଛନ୍ତି ପାକିସ୍ତାନ୍ ତେହେରିକ୍ ଇ ଇନସାଫ୍ ପାର୍ଟି ଏହି ନିଷ୍କତ୍ତିର ବିରୋଧ କରିବ ନାହିଁ ବିରୋଧି ଦଳ ପାକିସ୍ତାନ୍ ମୁସଲିମ୍ ଲିଗ୍ ନୱାକ୍ ମନ୍ତ୍ରୀଙ୍କ ଗିରଫକୁ ସ୍ୱାଗତ କରିଛି

ଆସନ୍ତା ଶୁକ୍ରବାର ଦିନ ଅକ୍ଲାଣ୍ଡରେ ଉଭୟ ପୁରୁଷ ଓ ମହିଳା ଟିମ୍ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବେ

ଖରାପ ପାଗକୁ ଦୂଷ୍ଟିରେ ରଖି ଶ୍ରୀନଗର ବିମାନ ବନ୍ଦରକୁ ଆସିବାକୁ ଥିବା ଓ ସେଠାରେ ଉଡାଶ କରିବାକୁ ଥିବା ବିଭିନ୍ନ ବିମାନକୁ ବାତିଲ କରାଯାଇଛି ପାଣିପାଗ ବିଭାଗ ନିର୍ଦ୍ଦେଶକ ସୋନମ ଲୋଟ୍ସ୍ ଆକାଶବାଶୀକୁ କହିଛନ୍ତି ରାଜ୍ୟରେ ବର୍ଷା ଓ ତୃଷାରପାତ ଲାଗି ରହିବ ଏବଂ ଶ୍ରକ୍ରବାର ଅପରାହ ସ୍ରଦ୍ଧା ପାଗରେ ପରିବର୍ତ୍ତନ ଘଟିବାର ଆଶା କରାଯାଉଛି